ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ତଥା ତାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ତରରେ ଅଭିଯୋଗ ଉଠାଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଆଜି ଜଗତସିଂହପୁର ବିଜେଡ଼ି ଜିଲ୍ଲ ସଭାପତି ଭାବେ ଅବସ୍ସାପିତ କରାଯାଇଛି

ଏଥିସହିତ ବିଭିନ୍ନ କିଲ୍ଲାରେ କିଲ୍ଲାସଭାପତି ଏବଂ କର୍ମକର୍ତ୍ତାଙ୍କର ଅଦଳବଦଳ କରାଯାଇଛି

ଜିଲ୍ଲା ଓକିଲ ସଂଘ ବନ୍ଦ ପାଳନ ପ୍ରତି ସମର୍ଥନ ଜଣାଇଛି

ସରକାରୀ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଦାଲତ ଶିକ୍ଷାନୁଷାନ ବ୍ୟାଙ୍କ ଡାକଘର ଦୋକାନ ବଜାର ଆଦି ବନ୍ଦ ରହିଛି

ବନ୍ଦ ଯୋଗୁଁ କଟକରୁ ଚାନ୍ଦବାଲି ଏବଂ କେନ୍ଦ୍ରାପଡ଼ାକୁ ଯାନବାହାନ ଚଳାଚଳରେ ବ୍ୟାହତ ହୋଇଛି

ଅପ୍ରୀତିକର ପରିସ୍ରିତି ଏଡ଼ାଇବା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ତା ଗ୍ରହଶ କରାଯାଇଛି

ଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି କିଲ୍ଲା ମୁଖ୍ୟ ଚିକିସ୍

ସେଠାରେ ସରକାରଙ୍କ ଦ୍ୱାରା ସେମାନଙ୍କୁ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରି ବିଭିନ୍ନ ସ୍କୋଗାନ ଦେଇଥିଲେ

ଅଧିକାରୀ ଡଃ ଅମରାନନ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା

ଏହାକୁ ନେଇ ସ୍ସାନୀୟ ଅଞ୍ଞଳରେ ଶୋକାକୁଳ ପରିବେଶ ସୃଷ୍ ହୋଇଛି

ଦୁର୍ଗାପ୍ରସାଦ ପଣ୍ତାଙ୍କ ନେତୃତ୍ୱରେ ଶତାଧ୍କ କଂଗ୍ରେସ କର୍ମୀ ରାଲି ଓ ବିକ୍ଷୋଭରେ ଭାଗନେଇଥିବା ବେଳେ ବିଜେପି ସରକାର ବିରୋଧରେ ବିଷୋଦଗାର କରିଛନ୍ତି ଏ ନେଇ ଏକ ସ୍କାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି